ଯେଉଁମାନଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଥିବ ସେମାନଙ୍କୁ ବିଧାନସଭା ମଧ୍ଧକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ଆଜି ବିଭିନ୍ ବିଭାଗର ଷ୍କାଣ୍ଡି କମିଟି ରିପୋର୍ଟ୍ ଉପସ୍ରାପନ କରାଯିବ

ସେହି ଛାତ୍ରଛାତ୍ରୀମାନେ ଏନ୍ଟିଏକୁ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି